ରାଜ୍ୟ ସରକାର ଏହି ମାମଲାକୁ ନେଇ ସୁପ୍ରିମକୋର୍ଟଙ୍ ଦ୍ୱାରସ୍ଛ ହୋଇଥିଲେ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

ମୁଖ୍ୟମନ୍ତୀ ଏହି ଅବସରରେ କହିଛନ୍ତି ଯେ କଳାହାଣ୍ଡି ଜିଲ୍ଲା ଶିକ୍ଷା ସ୍ୱାସ୍ଥ୍ୟ କୃଷି ଗମନାଗମନ ଆଦି କ୍ଷେତ୍ରରେ ପ୍ରଗତି କରୁଛି

ବନ୍ଦ ବ୍ୟବସାୟୀ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି

ଏହାଫଳରେ ରାଜ୍ୟର ସମସ୍ତ ଛୋଟ ବଡ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି ବିଭିନ୍ଦ ଦାବି ନେଇ ବ୍ୟବସାୟୀମାନେ ଆନ୍ଦୋଳନ ଚଳାଇଛନ୍ତି

ରାଜ୍ୟରେ ଉକ୍କଳ କେମିଷ୍ଙ ଆଣ୍ଡ ଡ୍ରଗିଷ ଆସୋସିଏସନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି

ସୁବର୍ଷପୁର ବୌଦ ସୁନ୍ଦରଗଡ ସମେତ ରାଜ୍ୟର ବିଭିନ୍ନ କିଲ୍ଲା ମାନଙ୍କରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି

ଏଥିରେ ଗୁରୁପ୍ରିୟା ସେତୁ କେବଳ ସେହି ଅଂଚଳର ପ୍ରାକୃତିକ ସମ୍ମଦ ଲୁଟ ଉଦ୍ଦେଶ୍ୟରେ କରାଯାଇଥିବା ଏଥିରେ ଅଭିଯୋଗ କରାଯାଇଛି